ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ କହିଛନ୍ତି ମହାରାଜା ସୋହେଲ ଦେବଙ୍କ ଭଳି ମହାନ୍ ବ୍ୟକ୍ତିମାନଙ୍କ ଅବଦାନକୁ କେବେ ଭୁଲାଯାଇ ପାରିବ ନାହିଁ ଦେଶ ପାଇଁ ବଳିଦାନ ଦେଇଥିବା ମହାନ ବ୍ୟକ୍ତିମାନଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଇ ନାହିଁ ଓ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଉତ୍ତରପ୍ରଦେଶର ବହରାଇଚ୍ ଜିଲ୍ଲାସ୍ଥିତ ଚିଭୌରା ଲେକ୍ଠାରେ ମହାରାଜା ସୋହେଲ ଦେବ ସ୍କାରକୀ ଓ ବିକାଶ କାର୍ଯ୍ୟର ଭିଭିପ୍ରସ୍ତର ସ୍ଥାପନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଶ୍ରୀ ମୋଦୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହାର ଭିଭିପ୍ରସ୍ତର ସ୍ଥାପନ କରିଚ୍ଛନ୍ତି ଶ୍ରୀ ମୋଦୀ ମହାରାଜା ସୋହେଲ ଦେବଙ୍କ ନାମରେ ଏକ ମେଡ଼ିକାଲ କଲେଜକୁ ମଧ୍ୟ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବସନ୍ତ ପଞ୍ଚମୀ ସମସ୍ତ ଭାରତୀୟମାନଙ୍କ ପାଇଁ ଏକ ପବିତ୍ର ଦିବସ ଓ ଏହା ଜ୍ଞାନର ପ୍ରତୀକ ବହନ କରେ ବସନ୍ତ ପଞ୍ଚମୀ ଆମକୁ ଦେଶପାଇଁ ଉତ୍କାହ ଓ ଉଦ୍ଦୀପନାର ସହ କାର୍ଯ୍ୟ କରିବାକୁ ସାହସ ଓ ଶକ୍ତି ଯୋଗାଇବାକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ଯେଉଁମାନେ ଦେଶର ମଙ୍ଗଳ ପାଇଁ କାର୍ଯ୍ୟ କରୁଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଗବେଷଣା ନୂଆ ନୂଆ ଉଦ୍ଭାବନ ଦେଶ ଗଠନ ଓ ଦେଶସେବା ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମା' ସରସ୍ୱତୀ ସଫଳ କରାନ୍ତୁ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି

ଉଉରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅବସରରେ ଉପସ୍ଥିତ ଥିଲେ ପ୍ରକଳ୍ପ ମଧ୍ୟରେ ମହାରାଜା ସୋହେଲ ଦେବଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ପର୍ଯ୍ୟଟନସ୍ଥଳୀ କାଫେଟେରିଆ ଗେଷ୍ ହାଉସ୍ ଓ ଚିଲ୍ଡ୍ରେନ୍ସ ପାର୍କ ଭଳି ବିକାଶମ୍ଭଳକ କାର୍ଯ୍ୟମାନ ରହିଛି ମହାରାଜା ସୋହେଲ ଦେବଙ୍କ ଦେଶଭକ୍ତି ଓ ଦେଶସେବା ସମସ୍ତଙ୍କ ପାଇଁ ପ୍ରେରଣାର ଉସ ହୋଇ ରହିଛି ଏହି ସ୍କାରକୀସ୍ଥଳୀର ବିକାଶ ସହିତ ଦେଶ ମହାରାଜା ସୋହେଲ ଦେବଙ୍କ ବୀରତ୍ୱପୂର୍ଣ୍ଣ କାହାଣୀକୁ ସର୍ବଦା ମନେରଖିବ ଏହାର ନିର୍ମାଣ ପରେ ଦେଶରେ ପର୍ଯ୍ୟଟନର ମଧ୍ୟ ବିକାଶ ଘଟିବ ଦୀନେଶ ତ୍ରିବେଦୀ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟାନାଇଡୁ ତୂଶମୂଳ କଂଗ୍ରେସ ସାଂସଦ ଦୀନେଶ ତ୍ରିବେଦୀଙ୍କ ଇସଫାକୁ ଗ୍ରହଣ କରିନେଇଛନ୍ତି

ତାଙ୍କର ଇସ୍ତଫାପତ୍ରରେ ସେ ପଶ୍ଚିମବଙ୍ଗର ହିଂସାକାଣ୍ଡ ଘଟଣା ଉପରେ ସଭାରେ କୌଣସି ବିଷୟ ଉଲ୍ଲେଖ କରିପାରୁ ନଥିବାରୁ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି ବୋଲି ଜଣାଇଥିଲେ

ଏହି ଅବସରରେ ଶ୍ରୀ ସିଂ କହିଛନ୍ତି କ୍ୟାଣ୍ଟନମେଣ୍ଟ ଅଞ୍ଚଳର ଅଧିବାସୀମାନେ ସେମାନଙ୍କର ବିଭିନ୍ନ ପୌର ସମସ୍ୟାଗୁଡ଼ିକର ଏଥିରେ ପଞ୍ଜିକରଣ କରିବେ ଏଥିପାଇଁ ସେମାନଙ୍କୁ ଘରୁ ବାହାରକୁ ଯିବାକୁ ପଡ଼ିବ ନାହିଁ ଓ ସେମାନଙ୍କର ସମସ୍ୟାଗୁଡ଼ିକୁ ଦୂର କରାଯାଇ ପାରିବ ମନ୍ତ୍ରୀ କହିଛନ୍ତି ସରକାର ଏହି ବ୍ୟବସ୍ଥାରେ ଉନ୍ନତି ଆଶିବାକୁ ପ୍ରତିଶ୍ରତିବଦ୍ଧ ସରକାର ଲୋକମାନଙ୍କର ଜୀବନଯାପନ ଶୈଳୀରେ ଉନ୍ନତି ଆଣିବା ପାଇଁ ଏହି ସୁବିଧା ଆରମ୍ଭ କରୁଛନ୍ତି

ଏଥିପାଇଁ ସେମାନଙ୍କୁ ଅନ୍ଲାଇନ ମାଧ୍ୟମରେ ଅଭିଯୋଗ ଦାଖଲ କରିବାକୁ ହେବ ଏହି ପୋର୍ଟାଲ ଜରିଆରେ ଲିକ୍ଗୁଡ଼ିକର ନବୀକରଣ ଜନ୍ମ ଓ ମୃତ୍ୟୁର ଅନଲାଇନ୍ ପଞ୍ଜିକରଣ ଜଳ ଓ ନାଳନର୍ଦ୍ଦମା ବ୍ୟବସ୍ଥା ପାଇଁ ଅନଲାଇନ ଆବେଦନ କରିବାର ସୁବିଧା ମିଳିବ ଏହି ଅବସରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ ରାଓ୍ୱତ ଉପସ୍ଥିତ ଥିଲେ ପିଏମ୍ ରେଲୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଳବାଇ ଭାରତର ପ୍ରତିଭା ପରମ୍ପରା ଓ ଖେଳଶାଗୁଡ଼ିକର ପ୍ରଦର୍ଶନ କରିଥିବାରୁ ଏହାର ପ୍ରଶଂସା କରିଛନ୍ତି

ଭାରତୀୟ ରେଳବାଇ କର୍ଷ୍ଣାଟକର ଚନ୍ନାପଟନା ଷ୍ଟେସନ୍ଠାରେ ସ୍ଥାନୀୟ ଖେଳନା ଓ ହସ୍ତଶିଳ୍ପୀର ପ୍ରଦର୍ଶନୀ କରିଥିବା ବିଷୟରେ ସେ ଟ୍ୱିଟ୍ କରି ଜଣାଇଥିଲେ ଏହା ଖେଳନା ତିଆରି କରୁଥିବା ସ୍ଥାନୀୟ ଲୋକମାନଙ୍କର ବିକାଶ କରିବ ଓ ଭାରତକୁ ଆତ୍ମନିର୍ଭରଶୀଳ ଆଡ଼କୁ ଅଗ୍ରସର କରାଇବ ବୋଲି ଶ୍ରୀ ଗୋଏଲ୍ କହିଚ୍ଚନ୍ତି

ଟ୍ୱିଟ୍ କରି ଶ୍ରୀ ଶାହା ଦିଲ୍ଲୀ ପୋଲିସ୍ର ସାହସ ସଂଯମ ସଂକଳ୍ପବଦ୍ଧତା ଓ ଶୌର୍ଯ୍ୟର ପ୍ରଶଂସା କରିଛନ୍ତି ଦିଲ୍ଲୀ ପୋଲିସ୍ ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବାରେ ଅହରହ କାର୍ଯ୍ୟ କରୁଥିବାରୁ ଅନେକ ବିପଦକୁ ଏଡ଼ାଯାଇ ପାରୁଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ତାଙ୍କର ବାର୍ତ୍ତାରେ ଜଣାଇଛନ୍ତି

ଦେଶରେ ଚିକିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାନୟରେ ହ୍ରାସ ପାଇବାରେ ଲାଗିଛି

ବିଜେପିର ଦୀନେଶଭାଇ ପ୍ରଜାପତି ଓ ରାମଭାଇ ମୋକରିଆ ଖାଲିପଡ଼ିଥିବା ଦୁଇଟି ରାଜ୍ୟସଭା ଆସନରୁ ପ୍ରାର୍ଥୀ ରହିବେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଆଜି ସେମାନଙ୍କର ନାମକୁ ଅନୁମୋଦନ କରିଥିଲା

ଗତକାଲିଠାରୁ ସେଠାରେ ତୁଷାରପାତ ସହ ପ୍ରବଳ ଥଣ୍ଡାପବନ ଅନୁଭୂତ ହେଉଛି କେନ୍ଦ୍ରୀୟ ଓ ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକରେ ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିଥିବାରୁ ଲକ୍ଷଲକ୍ଷ ଲୋକ ବିନା ବିଜୁଳିରେ ଜୀବନଯାପନ କରୁଛନ୍ତି ଟେକ୍ସାସ୍ରେ ବିଗତ ଏକଦଶନ୍ଧି ତୁଳନାରେ ସବୁଠୁ ଭୟଙ୍କର ଶୀତଲହରୀ ଅନୁଭ୍ତ ହେଉଛି ସେଠାରେ ଭୀଷଣ ତୁଷାରପାତ ହେଉଥିବାର ଖବର ମିଳିଛି ରାଷ୍ଟପତି ଜୋ ବାଇଡେନ୍ ଟେକ୍ସାସ୍ରେ ରାଷ୍ଟ୍ରୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ଅଧିକ ଶୀତ ଲହରୀ ଅନୁଭୂତ ହେବାଯୋଗୁଁ ବିଜ୍ଜୁଳିର ଚାହିଦା ବୃଦ୍ଧି ପାଇବାରୁ ସେଠାରେ ବିଜ୍ଜୁଳିକାଟ୍ କରାଯାଉଛି ଆମେରିକାର ଅନେକ ରାଜ୍ୟ ସରକାର ଲୋକମାନଙ୍କୁ ଘର ମଧ୍ୟରେ ରହିବା ଓ ରାଜପଥ କିମ୍ବା ସଡ଼କପଥକୁ ନ ଆସିବାକୁ ଅନୁରୋଧ କରିଛନ୍ତି ରାଜପଥ ଓ ସଡ଼କଗୁଡ଼ିକରେ ଅଧିକ ବରଫ ଜମି ରହିଥିବାରୁ ଏହା ଉପରେ ଯାତାୟାତ କରିବା ନିରାପଦ ହୋଇନଥିବାରୁ ରାଜ୍ୟସରକାରମାନଙ୍କୁ ଏଭଳି ପଦକ୍ଷେପ ନେବାକୁ ପଡୁଛି

ସେହି ଲୋକମାନେ କେଞ୍ଚୁକି ମିସିସିପି ଆଲାବାମା ଏବଂ ଓରେଗାଓଁ ଭଳି ପ୍ରଦେଶରେ ବାସ କରୁଛନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ରାଜ୍ୟସରକାରମାନଙ୍କ ଦ୍ୱାରା ଜାରି ନିର୍ଦ୍ଦେଶାବଳୀର ପାଳନ ସହ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହୋଇଛି କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ଅକ୍ନୋବର ମାସରୁ ପର୍ଯ୍ୟାୟ ଭିଭିରେ ଶିକ୍ଷାଦାନ ଆରମ୍ଭ କରାଯାଇଥିଲା ବସନ୍ତ ପଞ୍ଚମୀ ଦେଶର ବିଭିନ୍ନ ଭାଗରେ ଆଜି ବସନ୍ତ ପଞ୍ଚମୀ ଓ ସରସ୍ୱତୀ ପ୍ରଜା ପାଳନ କରାଯାଉଛି ବିଦ୍ୟାର୍ଥୀମାନେ ବାଗ୍ଦେବୀ ମା' ସରସ୍ୱତୀଙ୍କର ପୂଜାର୍ଚ୍ଚନା କରୁଛନ୍ତି ପଶ୍ଚିମବଙ୍ଗରେ ଧାର୍ମିକ ମନୋଭାବ ଓ ପାରମ୍ପରିକ ରୀତିନୀତି ସହ ସରସ୍ୱତୀ ପୂଜା କରାଯାଉଛି କୋବିଡ୍ ସଫ୍ରମଣ ପାଇଁ ଚଳିତବର୍ଷ ବହୁ କମ୍ ସଂଖ୍ୟକ ବିଦ୍ୟାର୍ଥୀ ଏକତ୍ରିତ ହେବାର ଦେଖିବାକୁ ମିଳିଛି ରାଜ୍ୟର ସ୍କୁଲ୍ ଓ କଲେଜଗୁଡ଼ିକରେ ଆଜି ମା' ସରସ୍ପତୀଙ୍କର ପୂଜାର୍ଚ୍ଚନା କରାଯାଉଛି ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ତଥ୍ୟ ଓ ପ୍ରସାରଣମନ୍ତ୍ରୀ ବସନ୍ତ ପଞ୍ଚମୀ ଓ ସରସ୍ୱତୀ ପୂଜା ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଚ୍ଚନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ଟ୍ୱିଟ୍ବାର୍ତ୍ତାରେ କହିଛନ୍ତି ବସନ୍ତ ରତୁର ଆଗମନ ସହ ଲୋକମାନଙ୍କ ମନରେ ଖୁସି ଓ ଆନନ୍ଦ ଭରିଯାଉ ଏବଂ ସେମାନେ ସମୃଦ୍ଧି ପଥରେ ଆଗେଇ ଚାଲନ୍ତୁ ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ କହିଛନ୍ତି ବସନ୍ତପଞ୍ଚମୀ ସହ ବସନ୍ତରତୁର ଆଗମନ ଘଟିଥାଏ ଓ ସମଗ୍ର ଦେଶ ଆନନ୍ଦ ଉଲ୍ଲାସର ସହ ଏହାର ପାଳନ କରିଆସ୍ଟୁଛି ମା' ସରସ୍ୱତୀ ପ୍ରତ୍ୟେକଙ୍କୁ ଜ୍ଞାନ ବୁଦ୍ଧି ସୁଖ ଓ ସମୃଦ୍ଧିର ବରଦାନ କରିବାକୁ ସେ ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟ୍ୱିଟ୍ବାର୍ଭାରେ ବସନ୍ତ ପଞ୍ଚମୀ ଓ ସରସ୍ୱତୀପୂଜା ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବସନ୍ତ ପଞ୍ଚମୀ ଓ ସରସ୍ପତୀ ପ୍ରଜା ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି